ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଞଳରେ ମଧ ଏ ଭୂକମ୍ମନ ଅନୁଭୂତ ହୋଇଥିଲା ତେବେ ଏଥିନେଇ କୌଣସି କ୍ଷୟକ୍ଷତିର ସ୍ଚନା ନଥିବା ଜଣାପଡିଛି